ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ତରଫରୁ ସହିଦ ଜବାନମାନଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ସୀମାପାର ସନ୍ତାସବାଦୀ ବିରୁଦ୍ଧରେ ଭାରତର ପଦକ୍ଷେପକୁ ଶ୍ରୀ ବୋଲଟନ ସମର୍ଥନ ଜଣାଇଛନ୍ତି ପୁଲୁଓ୍ବାମା ସନ୍ତାସବାଦୀ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡିତ କରିବାରେ ସାହାଯ୍ୟ କରିବାକୁ ଶ୍ରୀ ବୋଲଟନ କହିଛନ୍ତି ଆମେରିକାର ଏହି ସମର୍ଥନକୁ ଶ୍ରୀ ଡୋବାଲ ସ୍ୱାଗତ ଜଣାଇଛନ୍ତି ପାକିସ୍ତାନରେ ଜେିସେ ମହଞ୍ମଦ ଓ ଅନ୍ୟ ସନ୍ତ୍ରାସବାଦୀ ସଂଗଠନ ଗୁଡ଼ିକ ଯେଭଳି ନିର୍ଭୟରେ ରହିଛନ୍ତି ତାହାର ଅବସାନ ଘଟାଇବାକୁ କାର୍ଯ୍ୟକରିବାଲାଗି ଶ୍ରୀ ଡୋବାଲ ଓ ଶ୍ରୀ ବୋଲଟନ ସଂକଳ୍ପବଦ୍ଧ ହୋଇଛନ୍ତି ପିଏମ୍ ଜବତମାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୁୱାମା ସନ୍ତ୍ରାସବାଦୀ ଆକ୍ରମଣରେ ସହିଦ ହୋଇଥିବା କ୍ଜବାନମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ଦୋହରାଇଛନ୍ତି

ଏହି ପରିସ୍ଥିତିର ମୁକାବିଲା ପାଇଁ ଜବାନମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ସେ ବାସଗୃହ ଚାବି ହସ୍ତାନ୍ତର କରିଥିଲେ ଅଜନି ପୁଣେ ହମସଫର ସାପ୍ତାହିକ ଟ୍ରେନ୍ ସେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ମହାରାଷ୍ଟ୍ର ରାଜ୍ୟ ଗ୍ରାମୀଣ ଜୀବନୋନ୍ନତି ମିଶନର ହିତାଧିକାରୀମାନଙ୍କୁ ଶ୍ରୀ ମୋଦି ସାର୍ଟିଫିକେଟ୍ ଓ ଚେକ୍ ପ୍ରଦାନ କରିଛନ୍ତି ସେ ମଧ୍ୟ ବହୁ ସଡ଼କ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଆଜି ଅପରାହୁରେ ସେ ମହାରାଷ୍ଟ୍ରର ଧୁଲେକୁ ଗସ୍ତରେ ଯିବେ

ଏକ ବାର୍ତ୍ତାରେ ବୋର୍ଡ ସହିଦ ଜବାନମାନଙ୍କ ପରିବାରମାନଙ୍କ ପ୍ରତି ସମବେଦନା ଜଣାଇଛି ଟ୍ୱିଟ୍ କରି ପ୍ରସାରଭାରତୀ ଚେୟାରମ୍ୟାନ ଏ ସୂର୍ଯ୍ୟପ୍ରକାଶ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ଶୋକବାର୍ତ୍ତା ଜଣାଇଛନ୍ତି

ବୁଲଗାରିଆକୁ ତାଙ୍କ ଗସ୍ତ ସମୟରେ ଶ୍ରୀମତୀ ସ୍ୱରାଜ ସେଠାକାର ଉପ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ୍ କରିବେ ଦୁଇନେତା ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ମରୋକୋରେ ଶ୍ରୀମତୀ ସ୍ୱରାଜ ସେଠାକାର ବୈଦେଶିକ ମନ୍ତ୍ରୀ ନସିର ବୋରିତାଙ୍କ ସହ କଥାବାର୍ତ୍ତା କରିବେ ଓ ମରୋକୋ ସମ୍ରାଟ ରାଜା ମହଞ୍ମଦ ଷଷ୍ଠଙ୍କୁ ସାକ୍ଷାତ୍ କରିବେ ସେ ମଧ୍ୟ ସେଠାକାର ସରକାରୀ ମୁଖ୍ୟ ସାଦ୍ ଡାଇନ୍ ଏଲ୍ ଓଟମାନି ଏବଂ ପ୍ରତିନିଧି ସଭାର ସଭାପତି ହବିବ ଏଲ୍ ମାଲ୍କିଙ୍କୁ ସାକ୍ଷାତ୍ କରିବେ ସ୍କେନ୍ରେ ଶ୍ରୀମତୀ ସ୍ୱରାଜ ସ୍କେନ୍ ବୈଦେଶିକ ମନ୍ତ୍ରୀ ଜୋଶେଫ ବୋରେଲ ଫଣ୍ଟେଲ୍ସଙ୍କ ସହ ଦ୍ୱିପାକ୍ଷିକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ି ଉପରେ ଆଲୋଚନା କରିବେ ଭିପି କୁମ୍ଭ ଉପରାଷ୍ଟ୍ରପତି ଏମ୍ଭେଙ୍କେୟା ନାଇଡୁ ପ୍ରୟାଗରାଜଠାରେ ଚାଲିଥିବା କୁୟମେଳାକୁ ଆଜି ପରିଦର୍ଶନ କରିବେ ସେ ତାଙ୍କର ରହଣୀ କାଳରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ଉପରାଷ୍ଟ୍ରପତି ଏମ୍ଭେଙ୍କେୟା ନାଇଡୁ ପ୍ରୟାଗରାଜ ଯାଇ ଗଙ୍ଗା ଯମୁନା ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ପହଞ୍ଚ ପୂଜାର୍ଚ୍ଚନା କରିବେ ଗଙ୍ଗାପୂଜନ ପରେ ଉପରାଷ୍ଟ୍ରପତି କିଲ୍ଲା ଅଞ୍ଚଳକୁ ଯାଇ ଅକ୍ଷୟଭଟ୍ଟ ସରସ୍ୱତୀ ଓ ହନୁମାନ୍ଜୀଙ୍କୁ ଦର୍ଶନ କରିବେ କୁୟ ସେବା ମିତ୍ର ସ୍ପେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀ ନାଇଡୁ ଯୋଗଦେବେ